ସେ କହିଛନ୍ତି ଏସବୁ ଭିତରେ ମଧ୍ଧ ସମସେ କରୋନା ବିରୋଧୀ ମନ୍ତ 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ପ୍ରଧାନମନ୍ତୀ କହିଛନ୍ତି ଗତବର୍ଷ ମାର୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ପ୍ୟୁ ଶଦ ଶୁଶିବାକୁ ପାଇଥିଲା

ପ୍ରଧାନମନ୍ତୀ କହିଛନ୍ତି ସ୍ୱାଧୀନତାର 'ଅମୃତ ମହୋହବ' ଏହା ଦର୍ଶାଉଛି ଯେ ଆମେ ନୂତନ ସଙ୍ଙ୍ଚ୍ଚ ନେଇଥାଉ ଓ ସେଗୁଡ଼ିକୁ ହୃଦୟଙ୍ଗମ କରିଥାଉ

ଏହି ଦିବସ ଏପରି ଏକ ସମୟରେ ପାଳିତ ହୋଇଥିଲା ଯେଉଁ ସମୟରେ ମହିଳା ଖେଳାଳିମାନେ ସେମାନଙ୍କ ନାଁରେ ରେକର୍ଡ଼ ସ୍ଚାପନ କରିଥିଲେ ଓ ପଦକ ଜିତିଥିଲେ

ସେଠାରେ ଶ୍ରୀକୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେଉଛି

ଗଣପର୍ବ ମାଲକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରାର ଆଜି ଦିତୀୟ ଦିବସରେ ଭକ୍ତଙ୍କ ଭୀଡ଼ ଜମିଛି

ଆଜି ସକାଳୁ ଭକ୍ତଙ୍କ ଭୀଡ଼ ଜମିଛି